ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧକ ସଂକ୍ରମଣ

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷଣ

ଆଇସିଏମ୍ଆର୍ ଅଧିକର୍ତ ଅଧିକ ପରୀକ୍ଷାଗାରକୁ ନମ୍ରନା ପରୀକ୍ଷା ପାଇଁ ଅନ୍ଦମତି ପ୍ରଦାନ କରିବା ଜାରି ରଖିଛି

ଗୁକ୍ରାତ୍ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କଦ୍ୱାରା ଗଠିତ ଡାକ୍ତରମାନଙ୍କର ଏକ ବିଶେଷଜ୍ଞ କମିଟି କେନ୍ଦ୍ରୀୟ ଟିମ୍ଙ୍କୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜଣାଇଥିଲେ

ଡାକ୍ତରମାନଙ୍କର ବିଶେଷଜ୍ଞ ଦଳ ମଧ୍ୟ କୋଭିଡ୍ ନାଇଣ୍ଟିନ୍ ସଂକ୍ରମିତମାନଙ୍କର ତଦାରଖ ଓ ଚିକିତ୍ସା ବିଷୟରେ କେନ୍ଦୀୟ ଟିମ୍ଙ୍କ ଜଣାଇଥିଲେ

ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ କରୋନା ସଂକ୍ରମଣର ଦୂଢ଼ତାର ସହ ମୁକାବିଲା କରୁଛି କରୋନା ଭୂତାଣୁର ମୁକାବିଲା ପାଇଁ ମୁତୟନ ଦେଶର ସମସ୍ତ କର୍ମୀ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କରୋନା ଭୂତାଣୁ ଭାରତର ନାହି ନ ଥିବା କ୍ଷତି ଘଟାଇବ ବୋଲି କିଛି ଲୋକ ପୂର୍ବାନୁମାନ କରିଥିଲେ ସେ କହିଛନ୍ତି ଦେଶବ୍ୟାପୀ କଟକଣା ଲାଗୁ ସରକାରଙ୍କଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଲୋକମାନଙ୍କର ସହଯୋଗ ଯୋଗୁଁ ଭାରତ ବିଶ୍ୱର ଅନେକ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି ଶ୍ରୀ ମୋଦି କହିଛନ୍ତି ଭାରତରେ ଆରୋଗ୍ୟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ସେ କହିଛନ୍ତି ଲୋକମାନଙ୍କର ଅଂଶଗ୍ରହଣ ଯୋଗୁଁ ଏ କ୍ଷେତ୍ରରେ ସଫଳତା ଅନେକ ଗ୍ରଣ ବୃଦ୍ଧି ପାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନଙ୍କୁ ବର୍ତ୍ତମାନ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ ସେ କହିଛନ୍ତି ମାସ୍କ ପରିଧାନ କରିବା ଶାରୀରିକ ଦୂରତା ବିଶେଷ କରି ଦୁଇ ଗଜର ଦୂରତା ବଜାୟ ରଖିବା ଓ କନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ନ ଯିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଶ୍ରୀ ମୋଦି କହିଛନ୍ତି ଏଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣର ସମଗ୍ର ବିଶ୍ୱ ମୁକାବିଲା କରୁଛି ଏହା କେବଳ ଏକ ରୋଗ ନୁହେଁ ଏହା ଲୋକମାନଙ୍କର ଜୀବନ ପ୍ରତି ଘୋର ବିପଦ ସୃଷ୍ଟି କରିଛି କରୋନା ସଂକ୍ରମଣ ଆମକୁ ଅସ୍ୱାସ୍ଥ୍ୟକର କୀବନଶୈଳୀରେ ପରିବର୍ଭନ ଆଶିବାକୁ ବାଧ୍ୟ କରିଛି ଶ୍ରୀ ମୋଦି କହିଛନ୍ତି ଗତ କିଛି ସପ୍ତାହ ଭିତରେ ଭାରତ ସରକାର ଅର୍ଥନୀତି ସମ୍ଭନ୍ଧୀୟ ସ୍ୱଚ୍ଚମିଆଦୀ ଓ ଦୀର୍ଘମିଆଦୀ ସମସ୍ୟାଗୁଡ଼ିକର ସମାଧାନପାଇଁ ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ସମ୍ବଦ୍ରର୍ତ୍ତ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ଓ କୃଷକମାନଙ୍କଠାର୍ଚ ଆରମ୍ଭ କରି ଶିଳ୍ପ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଜନମଙ୍ଗଳକାରୀ ଓ ଅର୍ଥନୀତିର ଅଗ୍ରଗତି ପାଇଁ ନିଷ୍ପଭିମାନ ନିଆଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଅତ୍ୟାଧୁନିକ ବୈଷୟିକ ଜ୍ଞାନ ମୌଳିକ ଡାଞ୍ଚା ଓ ଭ୍ୟାଲ୍ରଚେନ୍କୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ଚାହାନ୍ତି ସେ କହିଛନ୍ତି ସରକାର କେବଳ ଦିଲ୍ଲୀରେ ବସି ନିଷ୍ପଭି ନେଉ ନାହାନ୍ତି ଏଥିପାଇଁ ସରକାରଙ୍କୁ ମୂଳସ୍ତରରୁ ଲୋକମାନଙ୍କଠାରୁ ମତାମତ ସଂଗ୍ରହ କରିବାକୁ ପଡ଼ିଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟଟ୍ୟବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମିଂ ହେବ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

ଜମାକାରୀମାନଙ୍କର ସ୍ୱାର୍ଥର ସୁରକ୍ଷା ଓ ସମବାୟ ବ୍ୟାଙ୍କ୍ଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣି ସେଗୁଡ଼ିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଅଧ୍ୟାଦେଶ କାରି କରାଯାଇଛି ରିଜର୍ଭ ବ୍ୟାଙ୍କ୍ ଅନ୍ୟ ବ୍ୟାଙ୍କ୍ଗୁଡ଼ିକୁ ଯେଉଁ କ୍ଷମତା ପ୍ରଦାନ କରିଛି ସମବାୟ ବ୍ୟାଙ୍କ୍ଗୁଡ଼ିକୁ ସେହିଭଳି କ୍ଷମତା ମିଳିପାରିବ ରାଜ୍ୟ ସମବାୟ ଆଇନ ଅଧୀନରେ ସମବାୟ ସମିତିଗୁଡ଼ିକର ରାଜ୍ୟ ରେଜିଷ୍ଟ୍ରାର୍ମାନଙ୍କର କ୍ଷମତା ଉପରେ ଏହି ସଂଶୋଧନଦ୍ୱାରା କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ଏହି ସଂଶୋଧନ ପ୍ରାଥମିକ କୃଷିଋଣ ସମିତି କିୟା ସମବାୟ ସମିତିଗୁଡ଼ିକ ଉପରେ ଲାଗୁ ହେବ ନାହିଁ କାରଣ ସେମାନଙ୍କର ମୂଳ ଲକ୍ଷ୍ୟ ହେଉଛି କୃଷିକ୍ଷେତ୍ରର ବିକାଶପାଇଁ ଦୀର୍ଘମିଆଦୀ ଅର୍ଥ ଯୋଗାଇବା

ଏହାଦ୍ୱାରା ଏକ ବ୍ୟାଙ୍କିଙ୍ଗ୍ କମ୍ପାନୀର ପୁନର୍ଗଠନ ହୋଇପାରିବ ଯାହାଦ୍ୱାରା ସର୍ବସାଧାରଣ ଓ ଜମାକାରୀମାନଙ୍କର ସ୍ୱାର୍ଥର ସ୍ୱରକ୍ଷା ସମ୍ଭବ ହେବ ତାହା ସହିତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଉତ୍ତି ଘଟିବ ଓ ସେଗ୍ରଡ଼ିକର ଉପଯୁକ୍ତ ପରିଚାଳନା ହୋଇପାରିବ ଭିପି ବଙ୍କମ୍ ମହାନ ରାଷ୍ଟ୍ରୀୟବାଦୀ ପ୍ରଖ୍ୟାତ ଲେଖକ ବଙ୍କିମ୍ ଚନ୍ଦ୍ର ଚାଟ୍ଟାର୍ଜୀଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ ଆଜି ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ବଙ୍କିମ୍ ଚନ୍ଦ୍ର ଚାଟ୍ଟାର୍ଜୀ ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍' ରଚନା କରିଥିଲେ ଯେଉଁଥିରେ ଭାରତକୁ ଏକ ମାତୃଶକ୍ତି ରୂପେ ଅଭିହିତ କରାଯାଇଛି ବନ୍ଦେ ମାତରମ୍ ଭାରତର ସ୍ୱାଧୀନତା ସଂଗ୍ରାମରେ ଦେଶର ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅନୁପ୍ରାଣିତ କରିଥିଲା ଓ ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ମନ୍ତ୍ର ହୋଇଯାଇଥିଲା ସେ କହିଛନ୍ତି ବଙ୍କିମ୍ ଚନ୍ଦ୍ର ଚାଟ୍ଟାର୍ଜୀ ମଧ୍ୟ ଜଣେ ପ୍ରଖ୍ୟାତ ସାମ୍ବାଦିକ ଥିଲେ ଓ 'ବଙ୍ଗଦର୍ଶନ' ନାମକ ଏକ ସମ୍ବାଦପତ୍ରର ପ୍ରକାଶନ କରିଥିଲେ

ବଙ୍ଗୋପସାଗରରେ ଏକ ଲଘ୍ରଚାପ ସୃଷ୍ଟି ହେବା ଯୋଗୁଁ ମୌସ୍ତମୀ ବାୟ ଶୀଘ୍ର ଦେଶର ଅବଶିଷ୍ଟ ଅଞ୍ଚଳରେ ଅନ୍ତଭ୍ତି ହେବାପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହୋଇଥିଲା ତା'ଛଡ଼ା ମଧ୍ୟ ଭାରତରେ ଏକ ଟ୍ରୁର୍ଷ୍ଣିବାତ୍ୟା ମୌସୁମୀ ବାୟୁ ଶୀଘ୍ର ଦେଶର ଅନ୍ୟାନ୍ୟ ଭାଗକୁ ପହଞ୍ଚବାରେ ସାହାଯ୍ୟ କରିଥିଲା